ସେ କହିଛନ୍ତି ବିମଲ ଜଲାନ୍ କମିଟିଙ୍କ ସୁପାରିଶ ଉପରେ ବର୍ତ୍ତମାନ ପ୍ରଶୁବାଚୀ ଉଠାଯାଉଥିବାର୍ତ ଏହା ବିସ୍କୟକର ଆଜି ସନ୍ଧ୍ୟାରେ ପୁଣେଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ମନ୍ତ୍ରୀ ଏହା କହିଛନ୍ତି ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଦେଶର କ୍ଷୁଦ୍ର ଅତିକ୍ଷୁଦ୍ର ଛୋଟ କିମ୍ବା ମଧ୍ୟମ ଉଦ୍ୟୋଗ ଭଳି ଯେକୌଣସି ଉଦ୍ୟୋଗ ହୁଅନ୍ତୁ ସେମାନେ ନିବିଘ୍ନରେ ଯେପରି ସେମାନଙ୍କର ବ୍ୟବସାୟ କରିପାରିବେ ସରକାର ଏହା ଚାହାନ୍ତି ସେ କହିଛନ୍ତି ଉଦ୍ୟୋଗ କ୍ଷେତ୍ର ନିଯୁକ୍ତି ସୃଷ୍ଟି କରିଥାଏ ଓ ଟିକସ କ୍ଷେତ୍ରର ପ୍ରଶାସକମାନଙ୍କୁ ସେମାନଙ୍କୁ ସହାୟତା କରିବା ଅତ୍ୟନ୍ତ ଜରୁରି ମନ୍ତ୍ରୀ କହିଛନ୍ତି ସରକାର ଜିଏସ୍ଟି ହାର ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ସର୍ବଦା ପ୍ରସ୍ତତ ଅଛନ୍ତି ଗରମେଣ୍ଟ ସାନିଟାରି ନାପ୍କିନ୍ସ ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱର୍ପ ସରକାର କନଔଷଧୀ କେନ୍ଦ୍ରଗୁଡ଼ିକରେ ବିକ୍ରୟ ହେଉଥିବା ସାନିଟାରି ନାପ୍କିନ୍ଗୁଡ଼ିକର ମୂଲ୍ୟକୁ ଆଜିଠାରୁ ଆଢ଼େଇ ଟଙ୍କାରୁ ଏକ ଟଙ୍କାକୁ ହ୍ରାସ କରିଛନ୍ତି ରସାୟନ ଓ ସାର ବିଭାଗ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଆକି ଏହି ଘୋଷଣା କରିଛନ୍ତି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ସମସ୍ତ ମହିଳା ଓ ବାଳିକାମାନେ ଯେପରି ଶସ୍ତାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ଭନ୍ଧୀୟ ସାମଗ୍ରୀଗ୍ରଡ଼ିକ ପାଇପାରିବେ ସରକାର ସେ ଦିଗରେ କାର୍ଯ୍ୟ କର୍ରଛନ୍ତି ମନ୍ତ୍ରୀ କହିଛନ୍ତି ଗତ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ମହିଳାମାନେ ଏକ ଟଙ୍କାରେ ସାନିଟାରୀ ନାପ୍କିନ୍ ପାଇପାରିବେ ବୋଲି ପ୍ରତିଶ୍ରତି ଦେଇଥିଲେ ସେ କହିଛନ୍ତି ବର୍ତ୍ତମାନ ଏହା ବାସ୍ତବରେ ପରିଣତ ହୋଇଛି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସମଗ୍ର ଦେଶରେ ଶସ୍ତାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ସାମଗ୍ରୀମାନ ଲୋକମାନଙ୍କୁ ଯୋଗାଇ ଦେବାକୁ ଔଷଧପତ୍ର ବିଭାଗ ସଂକଳ୍ପବଦ୍ଧ

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଶାଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଶ୍ରୀ ଜାଭଡେକର କହିଛନ୍ତି ଆସନ୍ତା ଦୂଇ ବର୍ଷ ପାଇଁ ଏହି ସମ୍ମିଳନୀର ଆୟୋଜନ କରିବାକୁ ଭାରତ ଚୀନ୍ଠାରୁ ଦାୟିତ୍ୱ ଗ୍ରହଣ କରିଛି ମନ୍ତ୍ରୀ କହିଛନ୍ତି କନ୍ଫରେନ୍ବ ଅଫ୍ ପାର୍ଟିକ୍ରେ ଜମିଗୁଡ଼ିକ ମରୁଭ୍ରମିରେ ପରିଣତ ହେବା ଓ ସେଗୁଡ଼ିକର ମାନରେ ଅବନତି ଘଟିବାକୁ ରୋକିବା ପ୍ରତି ଆଲୋକପାତ କରାଯିବ କମ୍ବନିଟି ରେଡିଓ ଖରେ ତଥ୍ୟ ଓ ପ୍ରସାରଣ ସଚିବ ଅମିତ ଖରେ କହିଛନ୍ତି ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମ୍ରେ ଗୋଟିଏ ଲେଖାଏଁ ଗୋଷ୍ଠୀ ବେତାର କେନ୍ଦ୍ର ରହିବା ଉଚିତ୍ ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ସାମାଜିକ ଓ ବିକାଶମଳକ କାର୍ଯ୍ୟ ବିଷୟରେ ସୂଚନା ମିଳିପାରିବ ନୂଆଦିଲ୍ଲୀରେ ତିନିଦିନ ଧରି ଚାଲିବାକୁ ଥିବା ସପ୍ତମ ଜାତୀୟ ଗୋଷୀ ବେତାର ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଖରେ ଏହା କହିଛନ୍ତି ସେ କହିଛନ୍ତି ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ଦ୍ୱାରା ସ୍ଥାନୀୟ ଆବଶ୍ୟକତା ମୁତାବକ ସେବା ଯୋଗାଇ ଦିଆଯାଉଛି ଓ ସେଗୁଡ଼ିକ ମାଧ୍ୟମରେ ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି ତଥ୍ୟ ଓ ପ୍ରସାରଣ ମନ୍ତଶାଳୟ ଦ୍ୱାରା ସପ୍ତମ ଗୋଷ୍ଠୀ ବେତାର ସମ୍ମିଳନୀର ଆୟୋଜନ କରାଯାଇଛି

ମୁମ୍ବାଇରେ 'ବ୍ରାଣ୍ଡ ଖଦିର ଆନ୍ତର୍ଜାତିକ କରଣ ଭାରତର ଗର୍ବ' ଶୀର୍ଷକ ଏକ ବ୍ୟବସାୟୀକ ଶିଖର ବୈଠକରେ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗର ବିକାଶ ରୂପରେଖ ବିଷୟ ଉପରେ ଉଦ୍ବୋଧନ ଦେବାବେଳେ ସେ ଏହା କହିଛନ୍ତି ଖଦିର ବିକାଶ ଅନ୍ୟାନ୍ୟ ବସ୍ତ୍ର ଉତ୍ପାଦନର ମୁକାବିଲା କରିବା ପାଇଁ ଏହାର ଉତ୍ପାଦନ ପଦ୍ଧତିରେ ଉନ୍ନତି ଓ ଏହା ମାଧ୍ୟମରେ ଗରିବ ଲୋକମାନଙ୍କ ପାଇଁ ନିଯୁକ୍ତି ବୃଦ୍ଧି ବିଷୟ ଉପରେ ମଧ୍ୟ ସେ ଉଦ୍ବୋଧନ ଦେଇଛନ୍ତି ପିଏମ୍ ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିଦେଶ ଗସ୍ତରୁ ଆସିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ପରିବାରର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀ ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱର୍ଗତ ଜେଟଲୀଙ୍କ ବାସଭବନକ୍ର ଯାଇ ଶୋକସନ୍ତପ୍ତ ପରିବାରକ୍ତ ସମବେଦନା ଜଣାଇଛନ୍ତି

ଏହି ସମୟରେ ସେହି ଟିମ୍ ଯେଉଁ ଯେଉଁ ସ୍ଥାନରେ କେନ୍ଦ୍ର ସରକାରଙ୍କ ବିକାଶମଳକ ପ୍ରକଚ୍ଚଗୁଡ଼ିକୁ ଲାଗୁ କରାଯିବ ସେଗୁଡ଼ିକୁ ଚିହ୍ରଟ କରିବେ

ଏହି ଟିମ୍ ସ୍କୁଲ୍ ଓ କଲେଜ୍ ଦକ୍ଷତା ବିକାଶ କେନ୍ଦ୍ର ହସ୍କିଟାଲ୍ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଖୋଲିବା ବିଷୟରେ ଆକଳନ କରିବେ ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରକଳ୍ପ ସ୍ଥାପନ ଉପରେ ସେହି ଟିମ୍ ଏକ ବ୍ୟାପକ ରିପୋର୍ଟ୍ ପ୍ରସ୍ତୁତ କରିବେ

ବିଜୟଓ୍ୱାଡା ଠାରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ବାର୍ତ୍ତାଳାପ ବେଳେ ସେ କହିଛନ୍ତି ଏହା ଦୀର୍ଘ ଦିନରୁ ହେବାର ଥିଲା ଓ ଏହାର ଉଚ୍ଛେଦ ପାଇଁ ଏହା ପ୍ରକୃଷ୍ଟ ସମୟ ଥିଲା ସେ ପୁଣି କହିଛନ୍ତି ଏହାର ଉଚ୍ଛେଦ ଯୋଗୁଁ ଯଦିଓ କିଛି ଅସ୍ଥାୟୀ ସମସ୍ୟା ସୂଷ୍ଟି ହେଉଛି ତେବେ ଏହାର ଉଚ୍ଛେଦ ଦେଶ ପାଇଁ ମଙ୍ଗଳକାରୀ ଏସ୍ସି ଚିଦାମ୍ଘରମ୍ ଆଇଏନ୍ଏକ୍ସ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ଭରମ୍ଙ୍କୁ ଗିରଫ୍ ହେବାରୁ ସୁରକ୍ଷାର ଅବଧିକୁ ସୁପ୍ରିମ୍କୋର୍ଟ ଆସନ୍ତାକାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି ଜଷ୍ଟିସ୍ ଆର୍ ଭାନୁମତି ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ରିମାଣ୍ଡ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଚିଦାୟରମ୍ କରିଥିବା ଆବେଦନ ସମେତ ତାଙ୍କର ଦୁଇଟିଯାକ ଆବେଦନ ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ର ଯୁକ୍ତିର ଆସନ୍ତାକାଲି ଶୁଣାଣି କରାଯିବ ବରିଷ୍ଠ ଓକିଲ କପିଲ ଶିବଲ ଶ୍ରୀ ଚିଦାୟରମ୍ଙ୍କ ପକ୍ଷରୁ କୋର୍ଟ୍ରେ ହାଜର ହୋଇ ଶ୍ରୀ ଚିଦାୟରମ୍ଙ୍କୁ ଜେରା କରାଯାଉଥିବା ବେଳେ ଯେଉଁ ପ୍ରଶ୍ନଗୁଡ଼ିକ ପଚରା ଯାଉଛି ଓ ସେ ଯେଉଁ ଉତ୍ତର ଦେଉଛନ୍ତି ତାହାର ନକଲ ପାଇବା ପାଇଁ ଏକ ଆବେଦନ ଦାଖଲ କରିଛନ୍ତି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପକ୍ଷରୁ କୋର୍ଟ୍ରେ ହାଜର ହୋଇ କହିଛନ୍ତି ସାନି ଆବେଦନ ସଂକ୍ରାନ୍ତରେ ସେ ମାମଲାର ଶୁଣାଣି ବେଳେ ଉତ୍ତର ଦେବେ

ସେମାନେ ତାମିଲନାଡ୍ରର ରାମନାଥପ୍ରରମ୍ ଜିଲ୍ଲାର ତନକଛି ମଡମ୍ ଅଞ୍ଚଳର ବାସିନ୍ଦା ସେହି ମହ୍ୟଜୀବୀମାନେ ଶ୍ରୀଲଙ୍କା ଜଳରାଶିରେ ଅବୈଧ ଭାବରେ ମାଛ ଧର୍ତ୍ତିବା ଅଭିଯୋଗରେ ସେମାନଙ୍କ ଗିରଫ୍ କରାଯାଇଥିଲା ବୁରକାବଲତୁରଇ ଅଦାଲତ୍ ସେମାନଙ୍କୁ ପୁନର୍ବାର ଏଭଳି ଅବୈଧ ଭାବେ ମାଛ ନଧରିବା ପାଇଁ ଚେତାବନୀ ଦେଇଛନ୍ତି

ଏଥିରେ ବିଫଳ ହେଲେ ସେ ତାଙ୍କର ଡଙ୍ଗା ଫେରିପାଇବେ ନାହିଁ ଖଲାସ ହୋଇଥିବା ମସ୍ୟଜୀବୀମାନେ ଆସନ୍ତା ସପ୍ତାହରେ ଭାରତରେ ଆସି ପହଞ୍ଚିବେ ବୋଲି ଆଶା କରାଯାଉଛି ଇରାନ୍ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନି କହିଛନ୍ତି ଆମେରିକା ଇରାନ୍ ଉପରୁ ସମସ୍ତ କଟକଣା ପ୍ରତ୍ୟାହାର କରିନେଇ ପ୍ରଥମେ ତାହାକୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଆମେରିକା ଇରାନ୍ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଥିବା କଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କହିବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀ ରୋହାନି କହିଛନ୍ତି ଆମେରିକା ନେଇଥିବା ସମସ୍ତ ଅନୈତିକ ଅଯୌକ୍ତିକ ଓ ଭୁଲ୍ କଟକଣାଗୁଡ଼ିକୁ ପ୍ରଥମେ ତାକୁ ପ୍ରତ୍ୟାହାର କରିବାକୁ ହେବ

ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସିନ୍ଧୁ ହେଉଛନ୍ତି ଭାରତର ଗର୍ବ ଯିଏ ସ୍ୱର୍ଷ୍ଣ ପଦକ ବିଜୟୀ ହୋଇ ଭାରତକୁ ଗୌରବାନ୍ୱିତ କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇ ଭବିଷ୍ୟତରେ ସେ ଆହୁରି ଅଧିକ ସଫଳତା ହାସଲ କରିବାକୁ କାମନା କରିଛନ୍ତି ପିଭି ସିନ୍ଧୁ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ପୂର୍ବରୁ ପିଭି ସିନ୍ଧୁ ଗତ ରାତିରେ ଦେଶରେ ଆସି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା